ଏହି ଟ୍ୟାଗ୍ ଗାଡ଼ିର ଆଗ କାଚରେ ଲାଗିବ

ସେହି ଲାଇନ୍କୁ ବିନା ଫାସ୍ଟ୍ୟାଗ୍ ଗାଡ଼ି ପ୍ରବେଶ କଲେ ତାଙ୍କୁ ଦୁଇଗୁଶା ଟିକସ ଦେବାକୁ ପଡିବ

ଗତକାଲି ରାଷ୍ଟ୍ରପତି ଭବନରେ ଭିଜିଟର୍ କନ୍ଫରେନ୍ସ୍ରେ ଯୋଗଦେଇ କେନ୍ଦ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତୀ ଧର୍ମେଦ୍ର ପ୍ରଧାନ ଏହା କହିଛନ୍ତି

ଏହି ସବୁ ସଫଳତା ପଛରେ ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମ ଓ ସଫଳତାରସ୍ୱପ୍ନ ରହିଛି ବୋଲି ସେ କହି ଥିଲେ

ଆଇ ଟି ଆର କେବଳ ପ୍ରତିରକ୍ଷା ପାଇଁ କ୍ଷେପଣାସ୍ତ୍ ପରୀକ୍ଷା କରିବ ସହ ବିଭିନ୍ନ ପ୍ରକାର ସେବ ମ୍ଳକ କାର୍ଯ୍ୟକ୍ରମ କରି ଜିଲ୍ଲା ବାସୀଙ୍କ ବିଶ୍ୱାସ ଭାଜନ ହୋଇଛିବୋଲି ଶ୍ରୀ ଦାସ କହି ଥିଲେ

ଶିକ୍ଷକମାନଙ୍କୁ ଯିବା ଆସିବାରେ ସମୟ ନଷ ହେଉଛି

ଫଳରେ ସେମାନେ ଉଚିତ୍ ସମୟରେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିପାରିବେ ବୋଲି ମନ୍ତୀ କହିଛନ୍ତି

ଗିରଫ ଯୁବକ ଦୁଇଜଣ ହେଲେ ଯୁବ ସମାଜସେବୀ ସଂଗଠନର ସଭାପତି ସ୍ୱାଧୀନ ଥମ୍ୟ ଓ ଆବାହକ ଯତୀନ ମାହାନ୍ତି